ପିଏମ କାର୍ପେଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗାଲିଚା ରପ୍ତାନୀକାରୀ ମାନଙ୍କ ସହାୟତା ପାଇଁ ସରକାର ସମସ୍ତ ପ୍ରକାରର ସୁବିଧା ଯୋଗାଇଦେବେ ଗତ ସଂଧ୍ୟାରେ ଭିଡ଼ିଓ କନ୍ଫରେସିଂ ମାଧ୍ୟମରେ ବାରାଣାସୀରେ ଅନୁଷ୍ଠିତ ଗାଲିଚା ପ୍ରଦର୍ଶନୀରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଗାଲିଚା ଉତ୍ପାଦନକାରୀମାନଙ୍କ ପାଇଁ ଗୋଦାମ ଓ ଶୋରୁମ୍ ଯୋଗାଇବା ସକାଶେ ସରକାର ଦ୍ରତ ପଦକ୍ଷେପ ଗ୍ରହଣ କରୁଛନ୍ତି ଉତ୍ତମମାନର ଗାଲିଚା ନିର୍ମାଣ ସକାଶେ ସରକାର ମଧ୍ୟ ବୈଷୟିକ ଓ ଅନ୍ୟାନ୍ୟ ସହାୟତା ଯୋଗାଉଛନ୍ତି ପ୍ରଧାନମନ୍ତ୍ରୀ ଗାଲିଚା ନିର୍ମାଣକାରୀମାନଙ୍କ ଦକ୍ଷତାର ପ୍ରଶଂସା କରି କହିଛନ୍ତି ଏହା ମେଡ୍ ଇନ୍ ଇଣ୍ଡିଆ କାର୍ପେଟକୁ ଏକ ବଡ ବ୍ରାଣ୍ଡରେ ପରିଣତ କରିପାରିଛି

ହସ୍ତଶିଳ୍ପ ସହ ସଂପୃକ୍ତ ଲୋକ ଓ ବୁଣାକାରମାନଙ୍କୁ ସହାୟତା କରିବା ଲାଗି ପଦକ୍ଷେପ ନିଆଯାଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ବୟନଶିଳ୍ପ ମନ୍ତ୍ରୀ ସ୍କ୍ରତି ଇରାନୀ ଗାଲିଚା ଉତ୍ପାଦନକ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ଶ୍ରମିକଙ୍କୁ ସେମାନଙ୍କର ପିଲାମାନଙ୍କୁ ଉଚ୍ଚଶିକ୍ଷା ଯୋଗାଇବାରେ ସାହାଯ୍ୟ କରି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଅନୁରୋଧ କରିଛନ୍ତି

ସେହି ପିଲାମାନେ କାତୀୟ ମୁକ୍ତ ସ୍କଲ ଶିକ୍ଷା ପ୍ରତିଷ୍ଠାନ ଓ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ନାମ ଲେଖି ଏହି ସଫଳତା ଲାଭ କରିପାରିବେ ପ୍ରେସିଡେଣ୍ଟ ସମ୍ମେଳନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଅପରାହୁରେ ମହାରାଷ୍ଟ୍ରର ନାଶିକ୍ ଜିଲ୍ଲାସ୍ଥିତ ମଙ୍ଗିଟୁଙ୍ଗିଠାରେ ବିଶ୍ୱ ଶାନ୍ତି ଅହିଂସା ସମ୍ମେଳନକୁ ଉଦ୍ଘାଟନ କରିବେ

ଭଗବାନ ରିଶଭଦେବ ମୂର୍ତ୍ତି ନିର୍ମାଣ ସମିତି ଦ୍ୱାରା ଏହାର ଆୟୋଜନ କରାଯାଇଛି ରାଷ୍ଟ୍ରପତି ପ୍ରଥମ ଆନ୍ତର୍ଜାତିକ ଭଗବାନ ରିଶଭଦେବ ପୁରସ୍କାର ଉତ୍ତରପ୍ରଦେଶର ମୋରାଦାବାଦସ୍ଥିତ ତୀର୍ଥଙ୍କର ମହାବୀର ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରିବେ ଏହି ଅବସରରେ ରାଷ୍ଟ୍ରପତି ସର୍ବୋଚ୍ଚ ଦିଗମ୍ଘର ଜୈନ ପ୍ରତୀମା ନାମକ ଏକ ପୁସ୍ତକକୁ ଉନ୍କୋଚନ କରିବେ ମହାରାଷ୍ଟ୍ର ରାଜ୍ୟପାଳ ସିଏଚ୍ବିଦ୍ୟାସାଗର ରାଓ ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିଶ ଏହି ଅବସରରେ ସେଠାରେ ଉପସ୍ଥିତ ରହିବେ ସାବରିମାଳା ସୁପ୍ରିମକୋର୍ଟ କହିଛନ୍ତି ସାବରିମାଳା ମନ୍ଦିର ମଧ୍ୟକୁ ମହିଳାମାନଙ୍କ ପ୍ରବେଶ ସଂକ୍ରାନ୍ତ ତାଙ୍କ ରାୟର ସମୀକ୍ଷା ଲୋଡି କରାଯାଇଥିବା ଆବେଦନ ଉପରେ କେବେ ଶୁଣାଣି କରାଯିବ କୋର୍ଟ ସେ ସଂକ୍ରାନ୍ତରେ ଆସନ୍ତାକାଲି ନିଷ୍ପଭି ନେବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ ଏସ୍କେ କଉଲଙ୍କ ଖଣ୍ଡପୀଠ ଓକିଲ ମାଥ୍ୟୁଜ କେ ନେଦୁମପରାଙ୍କ ଆବେଦନ ଉପରେ ବିଚାର କରି ଏହା ଜଣାଇଛନ୍ତି ସାୟିଧାନିକ ଖଣ୍ଡପୀଠଙ୍କ ରାୟର ସମୀକ୍ଷା ବିଷୟ ଲୋଡି ଶ୍ରୀ ନେଦୁମପରା ଆବେଦନ କରିଥିଲେ

ପିଏମ୍ ନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଜ୍ଞାନ ଭବନଠାରେ ଚତୁର୍ଥ ନୀତି ବକ୍ତୁତା କାର୍ଯ୍ୟକ୍ମରେ ଅଂଶଗ୍ହଣ କରିବେ

ବହୁ କେନ୍ଦ୍ରମନ୍ତ୍ରୀ ନୀତି ନିର୍ଦ୍ଧାରକ ବିଶେଷଜ୍ଞ ଓ ନୀତି ଆୟୋଗ ଉପାଧ୍ୟକ୍ଷ ତଥା ବହୁ ବରିଷ୍ଠ ଅଫିସର ଏଥିରେ ଅଂଶଗ୍ହଣ କରିବେ

ଶ୍ରୀ ରାଓ୍ୱତଙ୍କ ସହ ନିର୍ବାଚନ କମିଶନର ସୁନୀଲ ଅରୋରା ଓ ଅଶୋକ ଲାଭାସା ଆଜି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧ୍ୟମାନଙ୍କୁ ଭେଟି ସେମାନଙ୍କର ମତାମତ ସଂଗ୍ରହ କରିବେ ଗସ୍ତର ପ୍ରଥମ ଦିନରେ କମିଶନ ପୁଲିସ ନୋଡାଲ ଅଫିସରଙ୍କ ସାକ୍ଷାତ୍ କରିବେ ଛତିଶଗଡ ଇଲେକୁନ ଛତିଶଗଡରେ ହେବାକୁ ଥିବା ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ କମିଶନ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଆଚରଣବିଧ୍ୟ ଅନ୍ଦସାରେ ସାମାଜିକ ଗଣମାଧ୍ୟମ ଓ ବିଭିନ୍ନ ଗ୍ରପ୍ରେ ବାର୍ଭା ପୋଷ୍ଟ କରୁଛନ୍ତି କି ନାହଁ ତା' ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁବ୍ରତ ସାହୁ କହିଛନ୍ତି ନିର୍ବାଚନ ପ୍ରଚାର ନେଇ ଥିବା ସମସ୍ତ ଆଇନ୍କାନୁନ ସାମାଜିକ ଗଣମାଧ୍ୟମ ପାଇଁ ମଧ୍ୟ ଲାଗୁ ହେବ

ସାମାଜିକ ଗଶମାଧ୍ୟମରେ ଦିଆଯାଉଥିବା ବିଜ୍ଞାପନକୁ ସହ ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ଭାବେ ହିସାବକୁ ନିଆଯିବ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଏହି ଘଟଣାରେ ଗଭୀର ଦ୍ରଃଖପ୍ୱକାଶ କରିଛନ୍ତି

ଡ୍ରାଇଭର ବସ୍ ଉପରୁ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଛିଡାହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିଲା ଏଚ୍ପି ଟ୍ରେମୋରସ ହିମାଚଳ ପ୍ରଦେଶର କିନୌର ଜିଲ୍ଲାରେ ଆଜି ଏକ ସ୍ୱଚ୍ଚ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି

ନିକଟବର୍ତ୍ତୀ ସ୍ଥାନ ଗୁଡ଼ିକରେ ଏହାର ସାମାନ୍ୟ ପ୍ରଭାବ ଅନୁଭୂତ ହୋଇଛି ଏଥିରେ କୌଣସି ଧନଜୀବନ ହାନୀ ହୋଇନଥିବା ସରକାରୀ ସ୍ନତ୍ରରୁ ଜଣାପଡିଛି

ଆଫଗାନି ପୁଲ୍ସ ଗତକାଲିର ସଂସଦୀୟ ନିର୍ବାଚନରେ ଆଫଗାନିସ୍ତାନର ନାଗରିକମାନେ ସେମାନଙ୍କର ଗଣତାନ୍ତିକ ଅଧିକାର ସାବ୍ୟସ୍ତ କରିଥିବାର୍ ଭାରତ ସେ ଦେଶର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛି ବୈଦେଶିକ ମନ୍ତ୍ରଶାଳୟ ପକ୍ଷରୁ ଜାରି ଏକ ବିବୂଭିରେ କୁହାଯାଇଚି ଯେସନ୍ତାସବାଦୀ ହିଂସା ସତ୍ତ୍ୱେ ନିର୍ବାଚନରେ ମହିଳାମାନଙ୍କ ସମେତ ଜନସାଧାରଣଙ୍କର ଉତ୍ସାହପୂର୍ଣ୍ଣ ଅଂଶଗହଣ ଆଫଗାନିସ୍ତାନର ଲୋକମାନଙ୍କର ସ୍ୱାଭାବିକତା ଆଡକ୍ ଖୁବଶୀଘ୍ର ଫେରି ଆସିବା ମନୋବୃତ୍ତିର ପରିଚୟ ପ୍ରଦନ କରୁଛି ଏହା ଗଣତାନ୍ତିକ ବ୍ୟବସ୍ଥା ଉପରେ ସେମାନଙ୍କର ବିଶ୍ୱାସ ଏବଂ ହିଂସା ତଥା ଉଗ୍ରବାଦର ପ୍ରସାର କରୁଥିବା କୁଶକ୍ତିକୁ ଅଗ୍ରାହ୍ୟ କରିବାକୁ ପ୍ରତିଫଳିତ କରୁଛି

ଏହି ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ପୂର୍ବରୁ ଭାରତ ପକ୍ଷରୁ କେବଳ ସୁଶୀଲ କୁମାର ସ୍ୱର୍ଣ୍ଣପଦକ ଜିତିଛନ୍ତି

ଚଳିତବର୍ଷ ପୁନିଆକୁ ଛାଡିଦେଲେ ଅନ୍ୟ କୌଣସି ଭାରତୀୟ ମଲ୍ଲଯୋଦ୍ଧା ଗତକାଲି ସଫଳ ପ୍ରଦର୍ଶନ କରିନାହାନ୍ତି

ଭାରତ ପକ୍ଷରୁ ହରମିତ୍ ସିଂ ମନଦୀପ ସିଂ ଆକାଶଦୀପ ସିଂ ଗୁରୁଜନ୍ତ ସିଂ କୋଠାଜିତ୍ ସିଂ ଏବଂ ଲଲିତ ଉପାଧ୍ୟାୟ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ ଏହି ବିଜୟ ସହ ଭାରତର ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ଆସନ୍ତାକାଲି ଭାରତ ମାଲେସିଆ ବିପକ୍ଷରେ ଓ ବୁଧବାର ଦିନ ଦକ୍ଷିଣକୋରିଆ ବିପକ୍ଷରେ ମ୍ୟାଚ ଖେଳିବ ମାଲଦୀପ କୋର୍ଟ ମାଲଦୀପର ସୁପ୍ରିମ୍କୋର୍ଟ ଗତମାସରେ ଅନୁଷ୍ଠିତ ନିର୍ବାଚନକୁ ରଦ୍ଦ କରିବା ପାଇଁ ରାଷ୍ଟ୍ରପତି ଅବଦୁଲ୍ଲା ୟମିନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ଗତକାଲି ଏକ ସର୍ବସମ୍ମତ ରାୟରେ କଥିତ ଭୋଟ ଜାଲିଆତି ଏବଂ ନିର୍ବାଚନୀ ଠକେଇ ମାମଲାରେ ପୁଲିସ କିମ୍ବା ସେନାଦ୍ୱାରା ତଦନ୍ତ ପାଇଁ ରାଷ୍ଟ୍ରପତିଙ୍କ ଅନୁରୋଧକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି